କୋଭିଡ୍ ନାଇଷ୍ଟିନ୍କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଏନ୍ଟିଏ ପକ୍ଷରୁ ଏଭଳି ନିଷ୍କଭି ନିଆଯାଇଛି

ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଲାଗି ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରଗୁଡ଼ିକୁ ଏନ୍ଟିଏ ପକ୍ଷରୁ ଚିଠି ଲେଖା ଯାଇଛି

ସର୍ବସାଧାରଣଙ୍କ ଆପଭି ଅଭିଯୋଗର ସମାଧାନ ଓ ସର୍ବସାଧାରଣଙ୍କୁ ସେବା ପ୍ରଦାନରେ ପ୍ରଶାସନିକ ସେବା ଅଫିସରମାନଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଉଛି କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନସନ ବିଭାଗ ମନ୍ତ୍ରଣାଳୟ କହିଛି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉନ୍ନତି ଅଣାଯିବା ପାଇଁ ସେଗୁଡ଼ିକର ଚିହ୍ନଟ ଲାଗି ଏହି ପୁରସ୍କାରର ପରିସରକୁ ସମ୍ପ୍ରସାରଣ କରାଯାଇଛି ଜିଲ୍ଲାର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ପାର୍ଷି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯିବ ଏଥିରେ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତାକୁ ମଧ୍ୟ ବିଚାରକୁ ନିଆଯିବ ମନ୍ତ୍ରଣାଳୟ କହିଛି ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ମଧ୍ୟ ଏହି ପୁରସ୍କାରର ଅନ୍ୟତମ ଲକ୍ଷ୍ୟ

ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଦେଶରେ ସରକାର ନିୟାମକ ସଂସ୍ଥା ଓ ଉଦ୍ୟୋଗ ମଧ୍ୟରେ ଅନନ୍ୟ ସହଯୋଗ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ସୃଷ୍ଟି କରିଛି ଗତକାଲି ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପ୍ରତ୍ୟେକ ପଦକ୍ଷେପରେ ବ୍ୟବସ୍ଥାରେ ଢାଞ୍ଚାଗତ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଇଛି ସେ କହିଛନ୍ତି ସରକାର ଉଦ୍ୟୋଗିମାନଙ୍କର ସମସ୍ୟାକୁ ବୁଝିବା ପାଇଁ ସେମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଉଦ୍ୟୋଗ କ୍ଷେତ୍ରକୁ ନିରବଚ୍ଛିନ୍ନ ପାଣ୍ଠି ଯୋଗାଣ ସକାଶେ ସରକାର ଆର୍ବିଆଇ ସହିତ ମିଶି ଏହି କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ପର୍ଯ୍ୟଟନ ରିଏଲିଇଷ୍ଟେଟ୍ ହୋଟେଲ ଓ ବିମାନ ଚଳାଚଳ ଆଦି କ୍ଷେତ୍ରଗୁଡ଼ିକ କରୋନା ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ଏହି କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ଦେଶରେ ଅତ୍ୟାବଶ୍ୟକ ତଥା ବିଭିନ୍ନ ସାମଗ୍ରୀର ତ୍ୱରିତ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ସରକାର ସବୁପ୍ରକାର ପ୍ରୟାସ କରୁଥିବା ଶ୍ରୀମତୀ ସୀତାରମଣ କହିଚ୍ଚନ୍ତି

ଏଥିରେ ଆକ୍ରମଣ ଲାଗି କିଭଳି ଷଡ଼ଯନ୍ତ୍ର ରଚାଯାଇ ତାହାକୁ ବାସ୍ତବ ରୂପ ଦିଆଯାଇଥିଲା ତାହା ଉଲ୍ଲେଖ କରାଯାଇଛି ଏହି ଆକ୍ରମଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍ ଇ ମହଞ୍ଚଦର ମୁଖ୍ୟ ମାସୁଦ୍ ଆଝାର ଓ ତାଙ୍କ ଭାଇ ରୌଫ୍ ଅସଗରଙ୍କୁ ମାଷ୍ଟର ମାଇଣ୍ଡ ଭାବେ ଦର୍ଶାଯାଇଛି

ରୁଷ ନିର୍ମିତ ଇଗଲା କ୍ଷେପଶାସ୍ତ୍ରକୁ ପୂର୍ବ ଲଦାଖର ପାର୍ବତ୍ୟ ଉପତ୍ୟକାରେ ସେନାପକ୍ଷରୁ ମୁତୟନ କରାଯାଇଛି ଏହି କ୍ଷେପଣାସ୍ତ୍ର ଆକାଶମାର୍ଗକୁ ଲକ୍ଷ୍ୟଭେଦ କରିଥାଏ ଏହାକୁ ଉଭୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ବ୍ୟବହାର କରାଯାଇଥାଏ ପୂର୍ବ ଲଦାଖରେ ଚୀନ୍ ସେନାର ହେଲିକପୂର ଉଡ଼ାଣ କର୍ତ୍ଥିବାର ଦେଖି ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ଚୀନ୍ ଯୁଦ୍ଧ ବିମାନର ଗତିବିଧିକୁ ଲକ୍ଷ୍ୟ କରିବା ଲାଗି ଭାରତ ଏହାର ର୍ୟାଡାର ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରିଛି ମେ' ପ୍ରଥମ ସପ୍ତାହରୁ ଭାରତୀୟ ବାୟୁସେନା ଏହାର ସୁଖୋଇ ଲଢୁଆ ବିମାନକୁ ମଧ୍ୟ ଲଦାଖ ଘାଟିରେ ମୁତୟନ କରିଛି

ବିଦେଶୀ କୋର୍ଟରେ ଏ ନେଇ ମାମଲା ଚାଲିଥିବାରୁ ପିଏନ୍ବି ଅର୍ଥ ଆଦାୟ ବିଷୟ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟକୁ ଜଣାଇ ଦେଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶରେ ବ୍ୟାଙ୍କ୍ ଠକେଇ ନେଇ ଚାଲିଥିବା ମାମଲାରେ ଏହା ସରକାରଙ୍କ ପକ୍ଷେ ଏକ ଅଭୁତପୂର୍ବ ସଫଳତା ଆଣିଦେଇଛି ସ୍କଚନା ଦିଆଯାଇ ପାରେ ଯେ ନିରବ ମୋଦୀଙ୍କ ଦ୍ୱାରା ଚାଲିଥିବା ତିନୋଟି କମ୍ପାନୀ ଦେବାଳିଆ ହୋଇଯାଇଥିବାରୁ ଆମେରିକାର ନ୍ୟୁୟର୍କର ସଦନ୍ ଡିଷ୍ଟ୍ରିକ୍ଟରେ ନ୍ୟାୟିକ ସୁରକ୍ଷା ଲୋଡି ସେ ଆବେଦନ କରିଥିଲେ

ଦେଶରେ ନମୁନା ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟୁଛି

ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହୋଇଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ସେମାନଙ୍କର ଚିକିତ୍ସାର ରଣକୌଶଳ ସହ କୋବିଡ୍ ନାଇଷ୍ଟିନ୍ର ମ୍ରକାବିଲାରେ ବ୍ୟାପକ ସଫଳତା ମିଳିଛି ନମୁନା ପରୀକ୍ଷା ପର୍ଯ୍ୟବେକ୍ଷଣ ଓ ସଂକ୍ରମିତମାନଙ୍କୁ ଠାବ କରାଯାଇ ଠିକ୍ ସମୟରେ ସଂକ୍ରମିତମାନଙ୍କର ଚିକିତ୍ସା କରାଯିବା ଯୋଗୁଁ ବର୍ତ୍ତମାନ ବହୁତ କମ୍ ସଂଖ୍ୟକ ସଂକ୍ମିତଙ୍କ ପାଇଁ ଭେଷ୍କିଲେଟର ଆବଶ୍ୟକ ପଡ଼ୁଛି